ଏବେ ସମସ୍ତଙ୍କର ନକର ଚତୁର୍ଥ ପର୍ଯ୍ୟାୟ ଉପରେ ରହିଛି

ସେ ବାଲେଶ୍ୱରଠାରେ ଏକ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହ ସମାଜର ବିଭିନୁ ବର୍ଗର ଲୋକଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି

ଆଦର୍ଶ ଆଚରଣବିଧି ଉଲ୍କଘନ କରି ବିଭିନ୍ନ ସ୍କାନରେ ଲାଗିଥିବା ପୋଷ୍ଟର ଓ ହୋଡିଂ ଆଦିକୁ ହଟାଇ ଦିଆଯାଇଛି

ତୃତୀୟ ଦ୍ରୁତତମ ଧାବିକା ଭାବେ ସେମିଫାଇନାଲ୍କୁ ଉନ୍ନିତ ହୋଇଥିଲେ